ପ୍ରଳୟଙ୍କରୀ ବାତ୍ୟା ଫୋନି ପ୍ରଭାବରେ ସିଂହଦ୍ୱାରରେ ଲାଗିଥିବା ଜୟ ବିଜୟ ମୂର୍ତି ଭାଙ୍ଗିଯାଇଥିଲା

ଆଜି ଅପରାହ୍ମରେ ହାଇକୋର୍ଟ ବାର୍ ଆସୋସିଏସନ୍ର ସାଧାରଣ ପରିଷଦ ବୈଠକରେ ଏ ସଂପର୍କରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ତା ସଂପର୍କରେ ନିଷ୍ବର୍ତି ନିଆଯିବ ବୋଲି ଜଣାପଡ଼ିଛି ଏସଆଇଟିର ବୈଠକ ଆସନ୍ତାକାଲି କଟକରେ ଏସଆଇଟିର ଗୁରୁତ୍ପୂର୍ଶ୍ଣ ବୈଠକ ଅନୁଷିତ ହେବ ସ୍ପ୍ରିମକୋର୍ଚର ଅବସରପ୍ରାପ୍ତ ବିଚାରପତି ତଥା ଏସଆଇଟିର ଉପାଧ୍ଧକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ କଟକସ୍ତିତ ବାସଭବନରେ ଏହି ବୈଠକ ଅନୁଷିତ ହେବ

ଡାକ୍ତରଙ୍କ ଧର୍ମଘଟକୁ ଦୁଷିରେ ରଖି ଏସ୍ସିବି କର୍ଭୃପକ୍ଷଙ୍କ ପକ୍ଷରୁ ଆଶ୍ବଚିକିସା ବିଭାଗରେ ଅଧିକ ସଂଖ୍ୟକ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି

ଆଜି ଭୁବନେଶ୍ୱରସ୍ରିତ ପୁଲିସ୍ ଭବନଠାରେ ତିନିଦିନିଆ ସାଇବର ଅଧିକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ମର ଉଦ୍ଘାଟନୀ ଉହବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡକୁର ଶର୍ମା କହିଛନ୍ତି ଯେ ସାଇବର ଅପରାଧ ଏବେ ପୁଲିସ୍ ବିଭାଗ ପାଇଁ ଆହ୍ୱାନର ବିଷୟ ହୋଇଛି

ଏଶୁ ଏହି ମାମଲାଗୁଡ଼ିକର ତଦନ୍ତ ପାଇଁ ରାଜ୍ୟରେ ଅଧିକ ସଂଖ୍ୟାରେ ସାଇବର ଥାନା ଖୋଲିବାର ଆବଶ୍ୟକତା ରହିଛି